ବିଧାନସଭାର କାର୍ଯ୍ୟାବଳୀ କାଗଜବିହୀନ ଓ ଅନ୍ଲାଇନ୍ ହେବ ବୋଲି ବାଚସ୍ୱତି ସ୍ର୍ଯ୍ୟନାରାୟଶ ପାତ୍ରଙ୍କ ସ୍ରୂଚନା

ଏବଂ ଆଜି ପବିତ୍ର କାର୍ତ୍ତିକ ପ୍ରର୍ଶ୍ୱମୀ

ଗୃହକୁ ସୁରୁଖୁରୁରେ ଚଳାଇବାକୁ ବିରୋଧୀଙ୍କ ସହଯୋଗ ଅତ୍ୟନ୍ତ ଆବଶ୍ୟକ ରହିଛି

ଯାକପୁରର ପିଇଓ ସ୍କିତାରାଣୀ ମୃତ୍ୟୁ ମାମଲା ଓ ପ୍ରଧାନମନ୍ତୀ ଆବାସ ଯୋଜନାରେ ହୋଇଥିବା ଦୁର୍ନୀତି ଆଦି ପ୍ରସଙ୍ଙକୁ ଦଳ ଗୃହରେ ମୁଖ୍ୟ ପ୍ରସଙ୍ଙ କରିବ

ଏଭଳି ଅଭାବନୀୟ ଦୂଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି କିଲ୍ଲ କର୍ଲାମୁଣ୍ଡା ବ୍ଲକର ଗାଁରେ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

ଧର୍ମର ମାସ କାର୍ତିକ ପୂର୍ଭିମା ତିଥିରେ ଆକି କଟକର ବିଭିନ ସାହିର୍ତ ସଂକୀର୍ଭନମଣଳୀ ବାହାରି ସାହି ପରିକ୍ରମା କରିଥିଲା ଅପରପକ୍ଷେ ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରପୀଠରେ ମଧ୍ଧ ବହୁ ଶ୍ରଦ୍ଧାଳୁଙ୍କର ସମାଗମ ହୋଇଛି

ବାଲିଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି

ଆଜି ସକାଳୁ ଷ୍ ଲ୍ଗୁଡ଼ିକୁ ବିଦ୍ୟୁତ୍ ସଂଯୋଗ କରାଯାଇଛି